ବିରୋଧୀ ସଦସ୍ୟମାନେ ଗୃହ ମଧ୍ଧଭାଗକୁ ଆସି ହଟଟଗୋଳ କରିଥିଲେ ସେହିପରି ବିଜେପି ପକ୍ଷର୍ ଡ଼େଙ୍କାନାଳରେ ଗଛକଟାକୁ ବିରୋଧ କରି ନାରାବାଜି ଦିଆଯାଇଥିଲା

ଏହାକୁ ନେଇ ସରକାର କେବେ କାର୍ଯ୍ୟାନୁଷ୍ଠାନ ନେବେ ' ଏହି ପ୍ରସଙ୍ଗ ଉପରେ ଜଙ୍ଗଲ ଓ ପରିବେଶ ମନ୍ତୀ ଉତ୍ତର ରଖିଥାନ୍ତେ ମାତ୍ର ଆଲୋଚନା ହୋଇପାରି ନାହି ଏହି ପ୍ରସଙ୍ଗକୁ ଏଡ଼ାଇବାକୁ ଶାସକ ଦଳର ହଙ୍ଗାମା ଏକ ଚକ୍ରାନ୍ତ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ବିୟର ଫ୍ୟାକ୍ଟ୍ରି ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ବଳରାମପୁର ନିକଟରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରିକୁ ବାତିଲ କରିବା ପାଇଁ ମୁଖ୍ୟମନ୍ତୀ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଅଳ ରାଜସ୍ୱ କମିଶନଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତୀ ଏହି ନିର୍ଦ୍ଦେଶ ଦେଇଛନ୍ତି ଗତ ଶନିବାରଠାର୍ର ସେଠାରେ ଗଛକଟାକୁ ବିରୋଧ କରି ଗ୍ରାମବାସୀ ଧାରଶାରେ ବସିଥିଲେ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ବିଂ ମାଧ୍ଧମରେ ଏକ ବିୟର ଫ୍ୟାକ୍ଟ୍ରିର ଭିଭିପ୍ରସ୍ତର ସ୍ରାପନ କରିଥିଲେ

ଫଳରେ ନିର୍ମାଶ କାର୍ଯ୍ୟ ବନ୍ଦ ରହିଥିଲା

ନିକଟରେ ପୁଲିସ୍ ଓ ପ୍ରଶାସନ ଉପସ୍ତିତିରେ ଶହଶହ ଗଛ କଟା ଯାଇଥିଲା ଫଳରେସ ସେଠାରେ ଚାପା ଉତ୍ତେଜନା ଲାଗି ରହିଥିଲା

ଏହି ବ୍ୟବସ୍କା ଦ୍ୱାରା ସବୁଠାରୁ କମ୍ ମୁଲ୍ୟରେ ସ୍ୱଛ ଇନ୍ଧନ ମିଳିପାରିବ

ଯେଉଁ ସ୍ତାନରେ ଶିଳାନ୍ୟାସ କରାଯାଇଛି ସେଗୁଡ଼ିକ ହେଲା କାରକାଟା ଖୁଟଗାଁ ହରିଜନବସ୍ତି ଗୋପପୁର ଟଙ୍କାଟୋଲା ଟାଇଣ୍ଡା ଗଞ୍ଠୁବସ୍ତି ଏହି ଅବସରେ ଶ୍ରୀ ଓରାମ୍ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ରା କରାଯାଇଛି ଏଭଳି ଗୋଷୀ କେନ୍ଦ୍ ନିର୍ମାଣ ଦ୍ୱାରା ସ୍ରାନୀୟ ଲୋକମାନଙ୍କର ବହୁ ସୁବିଧା ହୋଇପାରିବ

ହାଇକୋର୍ଟର ମୁଖ୍ୟ ବିଚାରପତି କେଏସ୍ ଝାଭେରୀ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ଆମ ସୁବର୍ଷ୍ପୁର ସମ୍ ଦଦାତାଙ୍କ ସୂଚନା ଅନୁସାରେ ସେଠାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ କିଲ୍ଲ ଓକିଲସଂଘ ପକ୍ଷରୁ ସମସ୍ତ ଦେଓ୍ୱାନି ଓ ଫୌକଦାରୀ କୋର୍ଟ ସମେତ ଉଭୟ ରାକ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟକୁ ପିକେଟିଂ କରି ବନ୍ଦ କରିଛନ୍ତି

ମାଡ୍ରାସ୍ ଓ ଖଡ଼ଗପୁର ଆଇଆଇଟି ବିଶେଷଙ୍କଙ୍କୁ ଏହି ମରାମତି ସଂପର୍କରେ ପରାମର୍ଶ ମଗାଯାଇଛି ତେବେ ଇତିମଧ୍ଧରେ ମରାମତି କାର୍ଯ୍ୟ ଆଗେଇଛି କାର୍ତିକ ମାସରେ ଶ୍ରୀଜୀଉଙ୍କ ବିଭିନ୍ନ ନୀତି ଯୋଗୁଁ ମରାମତି କାମ ମନ୍ତର ହୋଇଛି

ଏକାଦଶୀଠାର୍ ପ୍ରର୍ଷିମା ପର୍ଯ୍ୟନ୍ତ ପାଞ୍ଚଦିନକୁ ବକ ପଞ୍ଚକ ବା ଭୀଷ୍କପଅକ ଭାବେ ବ୍ରତ ପାଳନ କରାଯାଏ

ପଞ୍ଚକର ପ୍ରଥମ ଦିନରେ ସୋମବାର ଲକ୍ଷାଧିକ ଶ୍ରଦ୍ଧାଳୁ ଧବଳେଶ୍ୱରଙ୍କ ପୀଠରେ ଏକାଠି ହୋଇଛନ୍ତି

ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ

ଘର ନିକଟ କୂଅକୁ ପାଶି ଆଶିବାକୁ ଯାଇଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି